ସାରା ରାକ୍ୟରେ ବର୍ଷା କାରି

ବିଧାନସଭା ଅଧିବେଶନ ଶୃନ୍ୟକାଳରେ ବିଧାୟକ ଏହି ଦାବି କରିଛନ୍ତି ହଜାରେ ବର୍ଷର ସହର କଟକର ତାରକସୀ କାର୍ଯ୍ୟ କେବଳ ଦେଶ ନୁହେଁ ବିଦେଶରେ ମଧ୍ୟ ପ୍ରସିଦ୍ଧି ଲାଭ କରିଛି

ଏହାର ସୁଯୋଗ ନେଇ ପଡ଼ୋଶୀ ରାକ୍ୟର ବେପାରୀ ଏଠାରୁ ତାରକସୀ ସାମଗ୍ରୀ ନେଇ ନିଜ ରାକ୍ୟର ଷ୍ଟାମ୍ପ୍ ଲଗାଇ ବିଦେଶରେ ବିକ୍ରିକରି ଚାଲିଛନ୍ତି

ବୈଠକ ଭଦ୍ରକ କିଲ୍ଲା ଆରଡିର ପ୍ରସିଦ୍ଧ ବାବା ଆଖଖଳମଣିଙ୍କ ପୀଠର ବିକାଶ ଓ ସୌଦର୍ଯ୍ୟକରଣ ପାଇଁ ସ୍ୱତନ୍ତ ବୈଠକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷିତ ହୋଇଛି

ଏଥିପାଇଁ ନନ୍ଦନକାନନର ସ୍ୱତନ୍ତ ଦଳ ବିଭିନ୍ନ ଚିଡ଼ିଆଖାନାକୁ ଯାଇ ସେଠାକାର କର୍ତ୍ତୁପକ୍ଷଙ୍କ ସହ ଆଲୋଚନା କରିଥିବା ଜଣାପଡ଼ିଛି

ବଷୋ ମାଲକାନଗିରି ଜିଲ୍ଲାରେ ବର୍ଷାର ପରିମାଶ ହ୍ରାସ ପାଇବା ପରେ ସ୍ଚିତିରେ ସୁଧାର ଆସିଛି ଗତକାଲିଠାରୁ ଭିନ୍ନ ଅଂଚଳକୁ ଗମନାଗମନ ସ୍ୱାଭାବିକ ହୋଇଛି ବିଭିନୁ ନଦୀ ସହ ନାଳରେ

ବଷୋ ଲଗାଣ ବର୍ଷା ଫଳରେ ନବରଙ୍ଙପୁର କିଲ୍ଲାର ତେନ୍ତୁଳିଖୁଷ୍ଟି ବ୍ଲକର ଓଲମା ବ୍ରିଜ୍ର ଡାଇଭର୍ସନ ରୋଡ୍ ସଂପ୍ରର୍ଷ୍ ଧୋଇଯାଇଛି

ଏହାର ପ୍ରଭାବରେ ରାକ୍ୟ ତମାମ ବର୍ଷା ଲାଗିରହିଛି